ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ବିଙ୍କପ୍ତି ପ୍ରକାଶ କରାଯାଇଛି

ଉତ୍ତରାଅଳ ରାଜସ୍ପ ଡିଭିଜନର ମୁଖ୍ୟ କାର୍ଯ୍ୟାଳୟରେ ବରିଷ୍ ପୁଲିସ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ନିର୍ବାଚନକୁ ଶାନ୍ତି ଶୂଙ୍ଖଳାର ସହିତ ଶେଷ କରିବା ନେଇ ଆଲୋଚନା ହୋଇଥିଲା

ସେହିପରି ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ମାଓ ପ୍ରବଶ ଅଞ୍ଞଳରେ ସିଆରପିଏଫ ଯବାନଙ୍କୁ ଅଧିକ ମୁତୟନ କରାଯିବ ନିର୍ବାଚନ ସମୟରେ ଯେପରି ମାଦକଦ୍ରବ୍ୟ ହିଂସା ଓ ମାଓ ଉପଦ୍ରବ ନ ବଢେ ସେଥିପ୍ରତି ନଳର ରଖିବାକୁ ପୁଳିସ ଡିଜି ରାଜେନ୍ଦ୍ର ଶର୍ମା ପରାମର୍ଶ ଦେଇଥିଲେ

ସେ ବିଜେପି ରାକ୍ୟ ପ୍ରଭାରୀ ଅରୁଣ ସିଂ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଶ୍କାଙ୍କ ସହ ଆଲୋଚନା ପରେ ଶ୍ରୀ ମହାପାତ୍ର ଦଳକୁ ଫେରିବା ନେଇ ସୂଚନା ଦେଇଛନ୍ତି

ଏହା ସହ ପ୍ରଧାନମନ୍ତୀ ନରେନ୍ଦ ମୋଦିଙ୍କ ବିଜୟ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି

ଫଳରେ ଆଜି ଦିନତମାମ ଜାରକା ବଜାରର ସମସ୍ତ ଦୋକାନ ବନ୍ଦ ରହିଥିଲା

ବର୍ଉମାନ ସମୟରେ ଗହୀରମଥାରେ ଲକ୍ଷଲକ ଅଲିଭ୍ ରିଡ୍ଲେ କଇଁଛ ଛଆ ବେଳାଭୂମିରୁ ସମୁଦ୍ରମୁହାଁ ହେଉଛନ୍ତି ଏହି ଅଞ୍ଚଳରେ ମହ୍ୟଜୀବୀମାନଙ୍ଙୁ ମାଛ ମାରିବା ପାଇଁ ବାରଣ କରାଯାଇଛି

ସେ ଏକ ମାର୍ବଲ ଦୋକାନରେ କାମ କର୍ତଥିଲେ ଆକି ସକାଳେ ଦୋକାନରୁ ଲାଗି ଥିବା ଏକ ଘରୁ ତାଙ୍କ ମୃତଦେହ ମିଳିଥିଲା